ସେ କହିଛନ୍ତି ରାମ ମନ୍ଦିର ଦେଶର କୋଟି କୋଟି ଲୋକଙ୍କର ସାମ୍ବହିକ ସଙ୍କଚ୍ଚକୁ ପ୍ରତିଫଳିତ କରିବ ଓ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ଅଯୋଧ୍ୟାଠାରେ ରାମ ଜନ୍ମଭୂମି ସମାରୋହରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ମୋଦି ଗତକାଲି ଅଯୋଧ୍ୟାଠାରେ ଭୂମିପୂଜନ କରିଥିଲେ ଓ ବିଶାଳ ରାମମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏହି ଉତ୍ସବ ସହ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ରାମ ଜନ୍ମଭୂମି' ମନ୍ଦିର ଭଙ୍ଗାଯିବାଠାରୁ ଏହାର ନିର୍ମାଣ ପର୍ଯ୍ୟନ୍ତ ଏକ ଚକ୍ରର ବର୍ତ୍ତିକା ମଧ୍ୟରୁ ମୁକ୍ତ ହୋଇଛି ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବା ସହ ଭାରତୀୟ ଇତିହାସରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି ବିଭିନ୍ନ ଭାଷାରେ ଲିଖିତ ରାମାୟଣଗୁଡ଼ିକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀରାମ ହେଉଛନ୍ତି ଦେଶର 'ବିଭିନ୍ନତାରେ ଏକତା' ବନ୍ଧନର ମୁଖ୍ୟ ସ୍ରୋତ ପ୍ରଧାନମନ୍ତ୍ରୀ କହିଛନ୍ତି ଭଗବାନ ରାମ ସବୁ ଧର୍ମପାଇଁ ଶକ୍ତି ଓ ଏକତାର ପ୍ରତୀକ ଅଯୋଧ୍ୟାଠାରେ ତାଙ୍କର ଐତିହାସିକ ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ଦେଶପାଇଁ ଏହା ଏକ ଆବେଗପୂର୍ଣ୍ଣ ମୁହୂର୍ତ୍ତ ଓ ରାମ ମନ୍ଦିର ନିର୍ମାଣ ସହ ଅଯୋଧ୍ୟାର ବିକାଶ ପାଇଁ ପଥ ଉନ୍କକ୍ତ ହୋଇଯିବ ଅଯୋଧ୍ୟାର ବିଭିନ୍ନ କ୍ଷେତ୍ରପାଇଁ ପର୍ଯ୍ୟାପ୍ତ ସୁଯୋଗମାନ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଏହାର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିବ

ଏହି ଅବସରରେ ସେଠାରେ ରାମ ମନ୍ଦିର ସହ ସଂଶ୍ଳିଷ୍ଟ ବହୁ ସାଧୁସନ୍ତୁ ଧର୍ମଗୁରୁ ଓ ଧାର୍ମିକ ନେତା ଉପସ୍ଥିତ ଥିଲେ ଶ୍ରୀ ମୋଦି ରାମଜନ୍ମଭୂମି ଓ ହନୁମାନ ମନ୍ଦିର ଦର୍ଶନ କରିବାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଶ୍ରୀ ମୋଦି ରାମମନ୍ଦିର ଓ ରାମାୟଣ ଏନ୍ସାଇକ୍ଲୋପିଡିଆ ଉପରେ ଏକ ଡାକଟିକଟ ମଧ୍ୟ ଉନ୍କୋଚନ କରିଛନ୍ତି ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଗଗତ ପାଞ୍ଚଶହ ବର୍ଷର ସ୍ୱପ୍ନ ଏବେ ସାକାର ହୋଇଛି

ଇଣ୍ଡିଆ ସେଜ୍ ଚାଇନା ଭାରତ କହିଛି ଜାନ୍ଧୁ କାଶ୍ମୀର ପରିସ୍ଥିତି ଉପରେ ଚୀନ୍ର ମତାମତ ଦେବାର କୌଣସି ଅଧିକାର ନାହିଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅନ୍ଦରାଗ ଶ୍ରୀବାସ୍ତବ କହିଛନ୍ତି କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାର ଅଧିକାର ଚୀନ୍ର ନାହିଁ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଜାଞ୍ଚୁ କାଶ୍ମୀର ଉପରେ ଦେଇଥିବା ଏକ ମନ୍ତବ୍ୟର ପ୍ରତିକ୍ରିୟାରେ ଶ୍ରୀ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଦେଇଥିବା ଜଣାପଡ଼ିଛି

ଏହି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଲେପୁନାଣ୍ଟ ଗଭର୍ଣ୍ଣର ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ମ୍ନମ୍ଘାଇ ରେନ୍ ମୁମ୍ବାଇ ଏବଂ ଏହା ଆଖପାଖ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ତଳିଆ ଅଞ୍ଚଳଗୁଡ଼ିକରେ ପାଣି ଜମିଯାଇଛି ଦାଦର ଗିର୍ଗାଓଁ ମାହିମ୍ ବାଇକୁଲା ଏବଂ ଅନ୍ଧେରୀ ଅଞ୍ଚଳରେ ବର୍ଷାଜଳ କମିଯିବା ଫଳରେ ରେଳ ଚଳାଚଳ ମଧ୍ୟ ସାମୟିକ ଭାବେ ବାଧାପ୍ରାପ୍ତ ହୋଇଛି ଏପରିକି ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ମଧ୍ୟ ଅସୁବିଧା ହେଉଥିବା ଜଣାପଡ଼ିଛି ଇତିମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ସହ ରାସ୍ତା ଉପରେ ଉପୁଡ଼ିପଡ଼ିଥିବା ଗଛଗୁଡ଼ିକୁ ସଫା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ପ୍ରଶାସନଏନ୍ଡିଆର୍ଏଫ୍ ରେଳବାଇ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ସ୍ଥାନୀୟ ପ୍ରଶାସନ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ଠାକ୍ରେ ପରାମର୍ଶ ଦେଇଛନ୍ତି

ବହୁ ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି ସେବି ଚେୟାରମ୍ୟାନ୍ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ 'ସେବି'ର ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି ପ୍ରଦାନକାରୀ କମିଟି ସେବି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରିଛି ଚଳିତବର୍ଷ ସେପ୍ଟେମ୍ବରଠାରୁ ଏହା କାର୍ଯ୍ୟକାରୀ ହେବ

ଆତ୍ମନିର୍ଭର ଭାରତ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବାରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଆୟୋଜିତ 'ଆତ୍ମନିର୍ଭର ଭାରତ ଗଠନରେ ଏମ୍ଏସ୍ଏମ୍ଇ' ଶୀର୍ଷକ ୱେବିନାରରେ ଏହି ମତ ପ୍ରକାଶ ପାଇଛି ତେବେ ଅମଲାତନ୍ତ୍ର ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ସହଯୋଗ ଓ ଉଦ୍ୟୋଗୀମାନଙ୍କୁ ଏ କ୍ଷେତ୍ରରେ ଆକୃଷ୍ଟ କରାଯିବାର ଆବଶ୍ୟକତା ଉପରେ ଏହି ଓ୍ବେବିନାରରେ ଆଲୋଚନା କରାଯାଇଛି ପିଆଇବି ମହାନିର୍ଦ୍ଦେଶକ ତଥା କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରାଜେଶ ମାଲ୍ହୋତ୍ରା ଏବଂ ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ ଏହି ଓ୍ୱେବିନାରର ଆଭିମୁଖ୍ୟ ଏବଂ ଏମ୍ଏସ୍ଏମ୍ଇକୁ ତ୍ୱରାନ୍ୱିତ କରିବାରେ କେନ୍ଦ୍ର ସରକାରଙ୍କ ଅଙ୍ଗିକାରବଦ୍ଧତା ଉପରେ ଆଲୋକପାତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଏମ୍ଏସ୍ଏମ୍ଇ ବିକାଶ ସଂସ୍ଥାର ନିର୍ଦ୍ଦେଶକ ଡକ୍କର ସୁକାନ୍ତ କୁମାର ସାହୁ ଉତ୍କଳ ଶିଳ୍ପ ବଶିକ ସଂଘ ଉପସଭାପତି ଅଶୋକ କୁମାର ସାରଦା ବରିଷ୍ଣ ସାମ୍ଘାଦିକ ନାଗେଶ୍ୱର ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କ ଅତିରିକ୍ତ ନିର୍ଦ୍ଦେଶକ ସରୋଜ କୁମାର ହୋତା ପ୍ରମୁଖ ଏହି ଓ୍ନେବିନାରରେ ଅଂଶଗ୍ହଣ କରିଥିଲେ ସୁଶାନ୍ତ ରାଜପୁତ୍ ଡେଥ୍ କେସ୍ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରିବା ପାଇଁ କେନ୍ଦ୍ର ସରକାର ବିହାର ସରକାରଙ୍କ ସୁପାରିସ୍କୁ ଗ୍ରହଣ କରିନେଇଥିବା ବିଷୟ ଗତକାଲି ସୁପ୍ରିମକୋର୍ଟରେ ଜଣାଇଛନ୍ତି ସଲିସିଟର ଜେନେରାଲ ତୁଷାର ମେହେତା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଦାଲତରେ ହାଜର ହୋଇ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇତଦନ୍ତ କରାଯିବାକୁ ବିହାର ସରକାରଙ୍କ ସୁପାରିସ୍କୁ ଗ୍ରହଣ କରିଥିବାର ଜଣାଇଛନ୍ତି ଅନ୍ୟପକ୍ଷରେ ସିବିଆଇ ପ୍ରବକ୍ତା କହିଛନ୍ତି ଏହି ଘଟଣାର ତଦନ୍ତ ପାଇଁ ସିବିଆଇ ପ୍ରସ୍ତୁତ ଅଛି